କୃଷକ ଅଣସଙ୍ଗଠିତ କ୍ଷେତ୍ର ଓ ମଧ୍ୟବିତ୍ତ ବର୍ଗପାଇଁ ଅନେକ ପଦକ୍ଷେପ ଘୋଷଣା କରାଯାଇଛି

ବଜେଟ୍ରେ କୃଷକ ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରପାଇଁ ଅନେକ ରିହାତି ଘୋଷଣା କରାଯାଇଛି

ଶ୍ରୀ ଗୋୟଲ ରାଷ୍ଟ୍ରୀୟ କାମଧେନୁ ଆୟୋଗ ସ୍ଥାପନର ଘୋଷଣା କରିଛନ୍ତି ମସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଏକ ପୂଥକ ମତ୍ୟ ବିଭାଗ ସୃଷ୍ଟି କରାଯିବ

ଯେଉଁମାନେ କିଷାନ କ୍ରେଡିଟ୍ କାର୍ଟରେ ଋଣ ନେଇଥିବେ ସେମାନଙ୍କୁ ଏହି ରିହାତି ମିଳିବ

ବଜେଟ୍ରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନଧନ ଯୋଜନା ଘୋଷଣା କରାଯାଇଛି

ଶିକ୍ଷାରଣ କାତୀୟ ପେନ୍ସନ ଯୋଜନା ବାବଦ ଅବଦାନ ଚିକିହା ବୀମା ବରିଷ୍ଣ ନାଗରିକମାନଙ୍କର ଚିକିତ୍ସା ଖର୍ଚ୍ଚ ଆଦି କ୍ଷେତ୍ରରେ ଅଧିକ ଆୟ କରୁଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଟିକସ ଦେବାକୃ ହେବନାହିଁ

ସେମାନଙ୍କ ମଧ୍ୟରେ ଆତ୍ମନିଯୁକ୍ତ ବ୍ୟକ୍ତି କ୍ଷୁଦ୍ର ବ୍ୟବସାୟୀ ବେତନଭୋଗୀ ପେନ୍ସନଭୋଗୀ ଓ ବରିଷ୍ଠ ନାଗରିକ ଅନ୍ତର୍ଭୁକ୍ତ

ମଧ୍ୟବିତ୍ତ ବର୍ଗର ଅସୁବିଧାକୁ ବିଚାରକୁ ନେଇ ଜଣେ ବ୍ୟକ୍ତିଙ୍କର ଦ୍ୱିତୀୟ ବାସଗୃହରୁ ମିଳୁଥିବା ଭଡ଼ା ଉପରୁ ମଧ୍ୟ ଟିକସ ରିହାତିର ପ୍ରସ୍ତାବ ରହିଛି

ଏହାଦ୍ୱାରା କ୍ଷୁଦ୍ର ନିବେଶକାରୀ ଓ ଅଣ କର୍ମକୀବୀ ଜମାକାରୀମାନେ ଲାଭାନ୍ୱିତ ହେବେ

ଗୃହ କିଣୁଥିବା ଲୋକମାନଙ୍କୁ ଜିଏସ୍ଟିରେ ରିହାତି ଦେବାର ବଜେଟ୍ରେ ପ୍ରସ୍ତାବ ରହିଛି ଶୀଘ୍ର ଏହା ଉପରେ ପରୀକ୍ଷା ନିରୀକ୍ଷା କରି ସ୍ରପାରିସ୍ କରିବା ଲାଗି ମନ୍ତ୍ରୀମାନଙ୍କର ଏକ ଗୋଷୀ ଗଠନ ସକାଶେ ପ୍ରସ୍ତାବ ରହିଛି

ଜିଏସ୍ଟି ଯୋଗୁ ରାଜ୍ୟଗୁଡ଼ିକର ରାଜସ୍ୱ ପରିମାଣ ବୃଦ୍ଧି ପାଉଛି

ବଜେଟ୍ରେ ସ୍ୱାସ୍ଥ୍ୟସେବା ମନରେଗା ଅନୁସୂଚିତ କାତି ଓ ଉପଜାତିଙ୍କ ପାଇଁ କଲ୍ୟାଣ ଯୋଜନା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମହିଳା ବିକାଶ ଯୁବାମାନଙ୍କୁ କ୍ଷମତାପନ୍ନ ଓ ଉତ୍ତର ପୂର୍ବାଞ୍ଚଳରେ ମୌଳିକ ଡାଞ୍ଚାର ବିକାଶ ବାବଦ ଆବଣ୍ଟନ ଅର୍ଥ ବୃଦ୍ଧି କରାଯାଇଛି

ଆର୍ଟିଫିସିଆଲ୍ ଇକ୍ଷେଲିକେନ୍ ଓ ତତ୍ସଂକ୍ରାନ୍ତୀୟ ବୈଷୟିକ ଜ୍ଞାନର ସ୍ରବିଧା ଲୋକମାନଙ୍କ ନିକଟରେ ପହଞ୍ଚାଇବାପାଇଁ ସରକାର ଏକ ଜାତୀୟ ଆର୍ଟିଫିସିଆଲ୍ ଇକ୍ଷେଲିଜେନ୍ସ କାର୍ଯ୍ୟକ୍ରମର ଯୋଜନା କରିଛନ୍ତି

ଉତ୍ତର ପର୍ବାଞ୍ଚଳକ୍ ମାଲବାହୀ କଣ୍ଟେନର୍ ଚଳାଚଳ ଆରମ୍ଭ ପାଇଁ ପ୍ରସ୍ତାବ ରହିଛି ବ୍ରହ୍ମପୁତ୍ର ନଦୀରେ ନୌଚଳାଚଳ ମାଧ୍ୟମରେ ଏହା କରାଯିବାର ପ୍ରସ୍ତାବ ରହିଛି ଭାରତୀୟ ରେଳବାଇ ଅଧିକ ରେଳ ନିରାପତ୍ତା ଉଦ୍ଦେଶ୍ୟରେ ସମସ୍ତ ବ୍ରଡ୍ଗେଜ୍ ରେଳ ଲାଇନ୍ରେ ମାନବବିହୀନ ଲେବୁଲ୍ କ୍ରସିଂ ଲୋପ କରିଛି ରେଳ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ଶ୍ରୀ ଗୋୟଲ୍ କହିଛନ୍ତି ଦେଶୀୟ ଜ୍ଞାନ କୌଶଳରେ ନିର୍ମିତ ସର୍ବପ୍ରଥମ ସେମି ହାଇସ୍କିଡ୍ ଟ୍ରେନ୍ ବନ୍ଦେ ଭାରତ ଏକୁପ୍ରେସ୍ ଭାରତର ଯାତ୍ରୀମାନଙ୍କ ବିଶ୍ୱସ୍ତରୀୟ ସ୍ରବିଧା ପ୍ରଦାନ କରିବ

ଅର୍ଥମନ୍ତୀ କହିଛନ୍ତି ସରକାର ଲୋକମାନଙ୍କର ଉନ୍ନତ ଜୀବନ ଯାପନ ବିକାଶ ଓ ଦେଶର ସ୍ଥାୟୀ ଅଭିବୃଦ୍ଧି ପାଇଁ ଭିଭିଭୂମି ପ୍ରସ୍ତୁତ କରିଛନ୍ତି

ପରେ ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ସଭାକୁ ମୁଲତବୀ କରିଥିଲେ ବଜେଟ୍ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବଜେଟ୍ରେ ପ୍ରତ୍ୟେକ କ୍ଷେତ୍ର ଓ ବର୍ଗର ଲୋକମାନଙ୍କ ପ୍ରତି ଧ୍ୟାନ ଦିଆଯାଇଛି ଏବଂ ଦେଶକୃ ଶକ୍ତିଶାଳୀ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ବଜେଟ୍ ପରବର୍ତ୍ତୀ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହାକୁ ଐତିହାସିକ ବଜେଟ୍ ବୋଲି ବର୍ଷନା କରିଛନ୍ତି ସେ କହିଛନ୍ତି ଏହା ଏକ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଓ ନିର୍ବାଚନ ପରେ ଉପସ୍ଥାପିତ ହେବାକୁ ଥିବା ମୁଖ୍ୟ ବଜେଟ୍ର ଏକ ମୁଖବନ୍ଧ ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସ୍ୱାଧୀନତା ପରବର୍ତ୍ତୀ କୃଷକମାନଙ୍କ କଲ୍ୟାଶପାଇଁ ସର୍ବବୃହତ୍ ଯୋଜନା

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନ୍ଧନ୍ ଯୋଜନା ଅଣସଙ୍ଗଠିତ କ୍ଷେତ୍ରର ଲୋକମାନଙ୍କୁ ଶକ୍ତିଶାଳୀ କରିବ

ପାର୍ଲାମେଣ୍ଟ ବାହାରେ ସାମ୍ଭାଦିକମାନଙ୍କ ସହ କଥାବାର୍ଭାବେଳେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ବଜେଟ୍ରେ ସବୁ ବର୍ଗର ଲୋକଙ୍କ ପ୍ରତି ଧ୍ୟାନ ଦିଆଯାଇଛି କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ବଜେଟ୍କୁ ବ୍ୟାପକ ତଥା ସର୍ବବ୍ୟାପୀ ବୋଲି ବର୍ଷନା କରିଛନ୍ତି ବିଦ୍ୟୁତ୍ ମନ୍ତ୍ରୀ ଆର୍କେ ସିଂ ବଜେଟ୍କୁ ବିରୋଧି ଦଳଗୁଡ଼ିକ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ ବୋଲି ବର୍ଷ୍ଣନା କରିଛନ୍ତି ଖାଦ୍ୟମନ୍ତ୍ରୀ ରାମବିଳାଶ ପାଶ୍ୱାନ୍ କହିଛନ୍ତି ବଜେଟ୍ରେ କୃଷକ ମଧ୍ୟବିତ୍ତ ଶ୍ରେଣୀ ଅନୁସ୍ଚିତ କାତି ଓ ଉପଜାତି ତଥା ଅନ୍ୟାନ୍ୟ ଶ୍ରେଣୀର କଲ୍ୟାଣ ପ୍ରତି ଧ୍ୟାନ ଦିଆଯାଇଛି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବ୍ଡେକର ମଧ୍ୟ ବଜେଟ୍କୁ ଦୂରଦୃଷ୍ଟିସମ୍ପନ୍ନ ଓ ପ୍ରଗତିଶୀଳ ବୋଲି ବର୍ଷ୍ଣନା କରିଛନ୍ତି ତଥ୍ୟ ଓ ପ୍ରସାରଣମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋଡ୍ କହିଛନ୍ତି ବଜେଟ୍ ଦେଶର ପ୍ରଗତିପାଇଁ ଉଦ୍ଦିଷ୍ଟ ଓ ଏହା ମୌଳିକ ଢାଞ୍ଚା ବିକାଶକୁ ଆହୁରି ଆଗକୁ ଆଗେଇ ନେବ

ଟିକସ ରିହାତି ଯୋଗୁଁ ବେତନଭୋଗୀ କର୍ମଚାରୀମାନଙ୍କ ବଳକା ଅର୍ଥ ସେମାନେ ଏଥିପାଇଁ ଖର୍ଚ୍ଚ କରିବେ

ପାର୍ଲାମେଣ୍ଢ ବାହାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ କଂଗ୍ରେସ ନେତା ମଲ୍ଲିକାର୍ଚ୍ଚୁନ ଖଡ୍ଗେ ଏହାକୁ ଏକ ଲୋକଦେଖାଣିଆ ବଜେଟ୍ ବୋଲି ବର୍ଷ୍ଣନା କରିଛନ୍ତି ଓ ଏହାଦ୍ୱାରା କେହି ଉପକୃତ ହେବେ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ଶଶି ଥରୁର୍ ବଜେଟ୍ କୃଷକମାନଙ୍କ ସମ୍ଭନ୍ଧୀୟ ଘୋଷଣା ଉପରେ ପ୍ରଶ୍ରବାଚୀ ଉଠାଇଛନ୍ତି ତେବେ ମଧ୍ୟବିତ୍ତ ଶ୍ରେଣୀପାଇଁ ଘୋଷଣା କରାଯାଇଥିବା ଟିକସ ରିହାତିକୁ ସେ ପ୍ରଶଂସା କରିଛନ୍ତି ଏନ୍ସିପି ନେତା ମଜିଦ୍ ମେନନ୍ କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ କରାଯାଇଛି

ଆର୍ଜେଡିର ଜୟପ୍ରକାଶ ନାରାୟଣ କହିଛନ୍ତି ଯୁବକମାନଙ୍କୁ କର୍ମନିଯୁକ୍ତି ଯୋଗାଇବା ଓ ମହିଳାମାନଙ୍କ କ୍ଷମତାପନ୍ନ କରିବାପାଇଁ ବଜେଟ୍ରେ କୌଣସି ବ୍ୟବସ୍ଥା ନାହିଁ